ଏବଂ ରାଜ୍ୟରେ ଶୀତ ଲହରୀ ଅବ୍ୟାହତ

ଏହି ଦିନଗୁଡ଼ିକରେ ବିଦେଶାଗତ ପକ୍ଷୀ ଏବଂ ବଉଳା କୁୟୀରମାନଙ୍କ ଗଣନା କରାଯିବ ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଷ୍ଣ ଜଳାଶୟ ରାଇପାଟିଆ ମଠଆଡ଼ିଆ ଗୁପ୍ତିଘାଟ ହଂସିଣା ଘାଟ ଏବଂ ବତୀଘରର ବିସ୍ତୀର୍ଷ୍ ଆଦ୍ରଭ୍ରମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବ

ସେଥିରୁ ଅନେକ ସମୟରେ ଭୁଲ୍ଭଟକା ଦେଖାଦେଉଛି

ନିର୍ବାଚନର ଫଳାଫଳ ପ୍ରକୃତ ଫଳଠାରୁ ବହୁ ଦୂରରେ ରହୁଛି

ଯାତ୍ରୀ ଜଶକ ଛାତିରେ ଯନ୍ତଶା ଅନୁଭବ କରିବାରୁ ଇଣ୍ଡିଗୋ ବିମାନ କର୍ଭ୍ରପକ୍ଷ ଜରୁରୀ ଅବତରଣପାଇଁ ଭୁବନେଶ୍ୱର ବିମାନା ବନ୍ଦରର ଏଟିସିଙ୍କ ସହିତ ଯୋଗାଯୋଗ କରିଥିଲେ

ଭବାନୀପାଟଣା ଭଡ଼ାଘରୁ ତାଙ୍କ ଲ୍ୟାପ୍ଟପ୍ ସିଜ୍ କରିବା ସହିତ ନଗତ ଟଙ୍ଙା କାଗଜପତ୍ର ଜବତ ସହ ଯାଞ୍ ଜାରି ରହିଛି

ଘଟଣାସ୍ଥଳରେ ପୁଲିସ୍ ପହଞ୍ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି

ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ ବ୍ୟକ୍ତି ଶ୍ରଦ୍ଧାଞ୍ଞଳି ଜଣାଇବା ସହିତ ଅମର ଆତ୍କାର ସଦ୍ଗତି କାମନା କରିଛନ୍ତି

ଏହି ଉପଲକେ ପ୍ରକାଶିତ ସ୍କରଣିକାକୁ ଶ୍ରୀ ନାୟକ ଲୋକାର୍ପିତ କରିଛନ୍ତି ମହୋହବରେ ସରକାରୀ ଓ ବେସରକାରୀ ଷ୍ଟଲ୍ମାନ ଖୋଲାଯିବା ସହ ବିଭିନୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏହି ଅବସରରେ ଜୟପୁରଠାରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା

ଭୋର୍ ସମୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ କୁହୁଡ଼ି ପଡ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଫୁଲବାଣୀ ଦାରିଙ୍ଗିବାଡ଼ି ସମେତ ସୁନ୍ଦରଗଡ଼ରେ ପ୍ରବଳ ଥଣା ଅନୁଭୂତ ହୋଇଛି